ବାଲ୍ଗିକୀ ନଗର ଲୋକସଭା ଆସନରେ ଜେଡିୟୁ ପ୍ରାର୍ଥୀ ସୁନିଲ୍ କୁମାର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପ୍ରଭାସ କୁମାର ମିଶ୍ରାଙ୍କୁ ପରାସ୍ତ କରିଛନ୍ତି

ହେଲେ ବାମପନ୍ତ୍ରୀମାନେ ଏହି ନିର୍ବାଚନରେ ସର୍ବୋକ୍କୁଷ୍ଟ ପ୍ରଦର୍ଶନ କରିଛନ୍ତି

ତେବେ ଏଲ୍ଜେପି ପ୍ରାର୍ଥୀଙ୍କ ଉପସ୍ଥିତି ଯୋଗୁଁ ସବୁଠାରୁ ସର୍ବାଧିକ କ୍ଷତି କେଡିୟୁକ୍କୁ ପହଞ୍ଚିଛି

ଉପେନ୍ଦ୍ର ଖୁସ୍ୱାଙ୍କ ନେତୃତ୍ୱାଧୀନ ଆର୍ଏଲ୍ଏସ୍ପି ଖାତା ଖୋଲି ପାରି ନାହିଁ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି ବାଇପୋଲ୍ ବିଧାନସଭା ଉପନିର୍ବାଚନରେ ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିଛି

ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି

ଫଳରେ ସେଠାରେ ବିଜେପି ବହୁମତ ପାଇବାରେ ସଫଳ ହୋଇଛି ଛତିଶଗଡ଼ରେ ଶାସକ କଂଗ୍ରେସ ମାର୍ୱାଇ ବିଧାନସଭା ଉପନିର୍ବାଚନରେ ବିଜୟ ଲାଭ କରିଛି

ଚଳିତ ବର୍ଷ ପ୍ରାରମ୍ଭରେ କଂଗ୍ରେସରେ ବିଧାୟକଙ୍କ ଇଞ୍ଚଫା ପରେ ଏହି ଆସନଗୁଡ଼ିକ ଖାଲି ପଡ଼ିଥିଲା

ଜେଏମ୍ଏମ୍ ଦୁମ୍କା ଆସନରୁ ବିଜୟୀ ହୋଇଥିବାବେଳେ କଂଗ୍ରେସ ବର୍ମୋରୁ ବିଜୟୀ ହୋଇଛି

ନାଗାଲ୍ୟାଣ୍ଡରେ ଏନ୍ଡିପିଏ ଗୋଟିଏ ଆସନ ପାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏରେ ବିଜୟୀ ହୋଇଛି

ତେଲଙ୍ଗାନାରେ ବିଜେପି ପ୍ରାର୍ଥୀ ଏମ୍ ରଘୁନନ୍ଦନ ରାଓ ଦୂବାକ୍ ବିଧାନସଭା ନିର୍ବାଚନ ମଣ୍ଡଳୀର୍ ବିଜୟୀ ଲାଭ କରିଚ୍ଛନ୍ତି ଓଡ଼ିଶାରେ ବିଜ୍ଞ ଜନତା ଦଳ ଉଭୟ ତିର୍ଭୋଲ ଓ ବାଲେଶ୍ୱର ସଦର ଆସନ ଅକ୍ତିଆର କରିଛି ହରିୟାଶାରେ କଂଗ୍ରେସ ବରୋଦା ବିଧାନସଭା ଆସନରେ ବିଜୟ ଲାଭ କରିଛି

ଏହି ଅବସରରେ ଏନ୍ଡିଏ ଉପରେ ଆସ୍ଥା ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ବିହାରବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସେ କହିଛନ୍ତି ଗରିବ ଅସହାୟ ଏବଂ ବିଶେଷକରି ମହିଳାମାନେ ବହୁ ସଂଖ୍ୟାରେ ଭୋଟ୍ ଦେଇ ବିକାଶକୁ ସମ୍ପର୍ଷଭାବେ ସମର୍ଥନ କରିଛନ୍ତି ବିହାରର ପ୍ରତ୍ୟେକ ଭୋଟର୍ ଜଣାଇ ଦେଇଛନ୍ତି କେବଳ ବିକାଶ ସେମାନଙ୍କ ପାଇଁ ଅଗ୍ରପ୍ରାଧାନ୍ୟ ହୋଇ ରହିଛି

ବିହାରର ଯ୍ରବବର୍ଗ ଜଣାଇ ଦେଇଛନ୍ତି ଯେ ଆସନ୍ତା ଦଶନ୍ଧି ବିହାର ଓ ଆତ୍କନିର୍ଭର ଭାରତ ପାଇଁ ରୋଡ୍ ମ୍ୟାପ୍ ସଦୂଶ ହୋଇଛି ଆତ୍ମନିର୍ଭର ଭାରତ ଦିଗରେ ବିହାରର ଭଉଣୀ ଓ କନ୍ୟାମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ରେକର୍ଡ଼ ସଂଖ୍ୟକ ଭୋଟ୍ ସ୍ରଚାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିହାରରେ ନାରୀଙ୍କୁ ସଶକ୍ତ କରିବାରେ ଏନ୍ଡିଏ ଅତୀତରୁ କରିଆସିଥିବା ପ୍ରୟାସ ସେମାନଙ୍କ ମନୋବଳକୁ ସୁଦୃଢ଼ କରିଛି

ଆସିଆନ୍ ଭାରତ ବନ୍ଧ୍ରତା ଯୋଗାଯୋଗ ସାମ୍ରଦ୍ରିକ ସହଯୋଗ ବେପାର ଓ ବାଣିଜ୍ୟ ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସେହି ସମ୍ମିଳନୀରେ ସମୀକ୍ଷା କରାଯିବ

କୋଭିଡ୍ ନାଇର୍ଷିନ୍ ତା' ପରବର୍ତ୍ତୀ ମହାମାରୀଜନିତ ଅର୍ଥନୈତିକ ପୁନରୁଦ୍ଧାର ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିକାଶ ସମ୍ପର୍କରେ ଏଥିରେ ଆଲୋଚନା ହେବ ବୋଲି ଜଣାପଡ଼ିଛି

ପ୍ରତ୍ୟକ୍ଷ କର କ୍ଷେତ୍ରରେ ଆଇଟିଏଟି ଏକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ସଂସ୍ଥା ଝାଡଖଣ୍ଡ ଓ ଗୁଜରାଟ ହାଇକୋର୍ଟର ପୂର୍ବତନ ବିଚାରପତି କଷ୍ଟିସ ପି ଟି ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ କାର୍ଯ୍ୟ କର୍ଛି

ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଏବଂ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି

କ୍ରମାଗତ ପରୀକ୍ଷା ଚିହ୍ନଟ ଓ ଚିକିତ୍ସା ଜରିଆରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର କମିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଏମ୍ଆଇବି ଅନ୍ଲାଇନ୍ ଫିଲ୍ଲସ୍ ଓ ଅଡ଼ିଓ ଭିକ୍ତାଲ୍ ପ୍ରୋଗ୍ରାମ୍ ଏବଂ ଅନ୍ଲାଇନ୍ ନ୍ୟୁକ୍ ଓ ସାମ୍ପ୍ରତିକ ପ୍ରସଙ୍ଗ ସଂକ୍ରାନ୍ତ ବିଷୟକ୍ତ ସ୍ଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆଶିବାଲାଗି କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା କାରି କରିଛନ୍ତି ନେଟ୍ଫ୍ଲିକ୍ ହଟ୍ଷ୍ଟାର୍ ପ୍ରାଇମ୍ ଭିଡ଼ିଓ ଓ ଅନ୍ଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମେତ ଓଟିଟି ପ୍ଲାଟ୍ଫର୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଅଣାଯିବ ବର୍ତ୍ତମାନ ଏହି ଡିକିଟାଲ୍ ବିଷୟବସ୍ତୁକୁ ତଦାରଖ କରିବା ଲାଗି କୌଣସି ଆଇନ କିମ୍ବା ସ୍ୱୟଂଚାଳିତ ସଂସ୍ଥା ନାହିଁ